ଏଥିପାଇଁ ପ୍ରତି ଘରକୁ ଦୁଇଟି ପରିମଳ ଡବା ବା ଡଷ୍ବିନ୍ ଯୋଗାଇ ଦିଆଯିବ

ଘରୋଇ ବାସଗୃହ ଅନୁଷ୍ଠାନ ବ୍ୟବସାୟିକ ପ୍ରତିଷାନ ଓ ବଜାର ଆଦିରୁ ସୃଷି ହେଉଥିବା ବର୍ଜ୍ୟବସ୍ତୁକୁ ସେହି ସ୍ଚାନରେ ହି ପୂଥକୀକରଣ କରାଯିବ

ଏହା ଶଦ୍ଦର ଗତିଠାରୁ ଚାରିଗୁଣ ଅଧିକ ବେଗରେ ଗତି କରିବାର କ୍ଷମତା ରଖିଛି ଏହା ଏକ ମେଟ୍ରିକ୍ ଟନ୍ ଓଜନର ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ ବହନ କରିପାରିବ

ସାମୁଦ୍ରିକ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା 'ବାୟୁ' ଆସନ୍ତାକାଲି ସକାଳେ ଗୁଜରାଟ ଉପକୁଳ ଛୁଇଁବା ଅନୁମାନ କରାଯାଉଛି ସ୍ୟାବ୍ୟ ବାତ୍ୟା ପରିସ୍ଥିତିକୁ ଦୂଷ୍ଟିରେ ରଖ୍ ଗୁଜରାଟ ସରକାର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ହାତକୁ ନେଇଛନ୍ତି

ଶିଶୁ ଶ୍ରମିକ ନିରୋଧ ଦିବସ ବିଶ୍ୱ ଶିଶ୍ୱ ଶ୍ରମିକ ନିରୋଧ ଦିବସ ଅବସରରେ ଆଜି ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଚିତ ହେଉଛି ସ୍ବର୍ଶ୍ଣପୁର କିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷର୍ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକଙ୍କ କାର୍ଯ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା

ସପ୍ତାହକ ଭିତରେ ମୌସ୍କମୀ ଛ୍ରଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ମାତ୍ର ମୌସୁମୀ ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷାର ବି ଦେଖାନାହିଁ

ମୃତକଙ୍କ ମଧ୍ଧରେ ଜଣେ ଗାଇସିଲେଟ ଅଂଚଳର ହୋଇଥିବା ବେଳେ ଅନ୍ୟ ଜଶକ ସରସରା ଗ୍ରାମର ବୋଲି ଜଶା ପଡ଼ିଛି

ଉଭୟଙ୍କ ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଶ ଜଶାପଡ଼ିବ ଗତ ଦୁଇଦିନ ହେବ ବରଗଡ଼ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ରାତିରେ ମଧ୍ଧ ଗରମ ଝାଞି ପବନ ବହୁଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାୀୟ ଜଳ ସାଙ୍ଗକୁ ଗାଧୋଇବା ପାଇଁ ପାଣିର ସମସ୍ୟା ଦେଖାଦେଇଛି

ଅନ୍ୟପକ୍ଷରେ ମୌସୁମୀ ବର୍ଷା ଆସିବାର ବିଳଧିତ ପ୍ରକ୍ରିୟାରେ କୃଷିକାର୍ଯ୍ୟକୁ ନେଇ ସାରା ପଣ୍ଟିମ ଓଡ଼ିଶାର ଚାଷୀ ଚିନ୍ତାରେ ରହିଛନ୍ତି

ଏଥିସହ ମେକ୍ୱିକୋ ସପ୍ତମ ସ୍ଥାନ ଓ ଉଜ୍ବେକିସ୍ଥାନ ଅଷ୍ଟମ ସ୍ଥାନ ହାସଲ କରିଛି

ଆଜିର ମ୍ୟାଚ୍ ସହ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ହକି ଗ୍ରାଉଣ୍ଡ୍ ସହ ଆଉ ଏକ ଇତିହାସ ଯୋଡ଼ିହେବାକୁ ଯାଉଛି